ଏହି ରାଜିନାମା ଅନୁସାରେ ଉଭୟ ଦେଶର ଦକ୍ଷ ଚାଟାର୍ଡ ଆକାଉଣ୍ଟାଣ୍ଟମାନେ ପରସ୍କରର ଅନୁଷ୍ଠାନ ଗୁଡ଼ିକରେ କାମ କରିପାରିବେ ଶାନ୍ତି ଉଦ୍ଦେଶ୍ୟରେ ମହାକାଶର ବ୍ୟବହାର ପାଇଁ ସହଯୋଗ ବୃଦ୍ଧି ସକାଶେ ଭାରତ ଓ ନାଇଜେରିଆ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣା ସ୍କାରକପତ୍ରକୁ କ୍ୟାବିନେଟ୍ ଅନୁମତି ପ୍ରଦାନ କରିଛି

ପୃଥିବୀ ପୃଷ୍ଠର ରିମୋଟ୍ ସେନ୍ସିଙ୍ଗ୍ ଉପଗ୍ରହ ଯୋଗାଯୋଗ ଉପଗ୍ରହ ନାଭିଗେସନ୍ ମହାକାଶ ବିଜ୍ଞାନ ଓ ମହାକାଶ କ୍ଷେତ୍ରରେ ଗବେଷଣା ପାଇଁ ଏହା ସାହାଯ୍ୟ କରିବ

ଏଥିପାଇଁ କୃଷକମାନଙ୍କର ବ୍ୟାଙ୍କ୍ ଜମାଖାତାକୁ ସିଧାସଳଖ ଅର୍ଥ ପଠାଯିବ

ବିଭିନ୍ନ ଜାତିର ସେଓ ପାଇଁ ଗତବର୍ଷର ମୂଲ୍ୟ ନିର୍ଦ୍ଧାରଣ କମିଟି ଚଳିତ ବର୍ଷ ମଧ୍ୟ ସେଗୁଡ଼ିକର ମୂଲ୍ୟ ନିର୍ଦ୍ଧାରଣ କରିବ କ୍ୟାବିନେଟ୍ ସଚିବଙ୍କ ଅଧ୍ୟକ୍ଷତାରେ ଏକ ତଦାରଖ କମିଟି ଏହି ସେଓ ସଂଗ୍ରହର ତଦାରଖ କରିବେ ସେହିଭଳି ଜାନ୍ଗୁ କାଶ୍ମୀର ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଇମ୍ପ୍ଲେମେଣ୍ଟେସନ୍ ଆଣ୍ଡ କୋଡିନେସନ୍ କମିଟି ମଧ୍ୟ ସେଓ ସଂଗ୍ରହର ତଦାରଖ କରିବେ ଏହି ନିଷ୍ପଭି ଯୋଗୁଁ ଜାମ୍ଗୁ କାଶ୍ମୀରର ସେଓ ଚାଷୀମାନେ ବିଶେଷ ଭାବେ ଉପକୃତ ହେବେ ଓ ସେମାନଙ୍କୁ ନିଯୁକ୍ତି ମିଳିପାରିବ ତାଛଡ଼ା ଏହା ମଧ୍ୟ ସେମାନଙ୍କୁ ଉପଯୁକ୍ତ ମୂଲ୍ୟ ପାଇବାରେ ସାହାଯ୍ୟ କରିବ ବିହାର ଇଲେକ୍ସନ ବିହାରର ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଖୁବ୍ ଜୋରସୋରରେ ଚାଲିଛି ବିଭିନ୍ନ ରାଜନୈତିକ ଦଳର ତୁଙ୍ଗ ନେତାମାନେ ର୍ୟାଲିମାନ କରୁଛନ୍ତି ଏନ୍ଡିଏ ପ୍ରାର୍ଥୀମାନଙ୍କ ପାଇଁ ବିଜେପିର ବରିଷ୍ଣ ନେତା ପ୍ରଚାରକ ଓ କେନ୍ଦ୍ର ମନ୍ତ୍ରୀମାନେ ବିଭିନ୍ନ ସ୍ଥାନରେ ର୍ୟାଲିମାନ କରୁଛନ୍ତି ବିଜେପି ସଭାପତି ଜେପି ନଡ୍ଡା ବେଟିଆ ଓ ମୋତିହାରୀଠାରେ ନିର୍ବାଚନ ର୍ୟାଲିରେ ଉଦ୍ବୋଧନ ଦେଇଛନ୍ତି ବିଜେପି ନେତା ତଥା ପ୍ରତୀରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସନ୍ହୌଲା ବରହରା ଓ ଚେନ୍ପୁର ଠାରେ ନିର୍ବାଚନ ସଭାରେ ଉଦ୍ବୋଧନ ଦେଇଛନ୍ତି ବିଜେପି ନେତା ତଥା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଜାମୁଇ ଠାରେ ଏକ ନିର୍ବାଚନ ସଭାରେ ଉଦ୍ବୋଧନ ଦେଇଛନ୍ତି

ସେ କହିଛନ୍ତି ରାଜ୍ୟର ବିକାଶ ପାଇଁ ବିରୋଧୀ ଦଳଗୁଡ଼ିକ ପାଖରେ କୌଣସି ବିଶେଷ ଯୋଜନା ନାହିଁ

ଇତିମଧ୍ୟରେ ତୃତୀୟ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ନିର୍ବାଚନ ପାଇଁ ଆକି ପ୍ରାର୍ଥୀପତ୍ରଗୁଡ଼ିକୁ ଯାଞ୍ଚ କରାଯାଇଛି

ବାଲ୍ସିକୀ ନଗର ଲୋକସଭା ଉପନିର୍ବାଚନରେ ମଧ୍ୟ ଆକି ପ୍ରାର୍ଥୀପତ୍ରଗୁଡ଼ିକୁ ଯାଞ୍ଚ କରାଯାଇଛି

ଦେଶ ପାଇଁ ପୋଲିସ ଯବାନମାନଙ୍କର ବଳିଦାନ ଓ କର୍ତ୍ତବ୍ୟପରାୟଣତା ପ୍ରତି ସମ୍ମାନ ପ୍ରଦର୍ଶନ ସ୍ୱରୂପ ଏହି ଦିବସ ପାଳନ କରାଯାଉଛି

ଚୀନ ପକ୍ଷରୁ ଏଭଳି ଆକସ୍ମିକ ଆକ୍ରମଣ ସତ୍ତ୍ୱେ ସେମାନେ ଚୀନ ସୈନ୍ୟଙ୍କ ବିପକ୍ଷରେ ବୀରତ୍ୱର ସହ ଲଢ଼ିଥିଲେ ଓ ଶହୀଦ ହୋଇଯାଇଥିଲେ ଉପରାଷ୍ଟ୍ରପତି ଭେଙ୍କିୟାନାଇଡୁ ସେହି କାର୍ଯ୍ୟାନୁଷ୍ଠାନରେ ସେତେବେଳେ ଶହୀଦ ହୋଇଥିବା ଯବାନମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଟ୍ୱିଟ୍ କରି ଶ୍ରୀ ନାଇଡୁ କହିଛନ୍ତି ଦେଶ ସେମାନଙ୍କର ବଳିଦାନ ଓ ବୀରତ୍ୱ ପାଇଁ ସେମାନଙ୍କ ନିକଟରେ ଚିରକୃତଜ୍ଞ ରହିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୋଲି ସ୍କାରକୀ ଦିବସ ଅବସରରେ ଶହୀଦ ପୋଲିସ୍ କର୍ମଚାରୀମାନଙ୍କୁ ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି କିଛି ଟ୍ୱିଟ୍ ବାର୍ତ୍ତାରେ ଶ୍ରୀ ମୋଦୀ କହିଛନ୍ତି ପୋଲିସ ସ୍କାରକୀ ଦିବସ ଦେଶର ସମସ୍ତ ପୋଲିସ କର୍ମଚାରୀ ଓ ସେମାନଙ୍କ ପରିବାରର ସଦସ୍ୟମାନଙ୍କ ପ୍ରତି କୂତଜ୍ଞତା ଜ୍ଞାପନ କରିବା ଉଦ୍ଦେଶ୍ୟରେ ପାଳନ କରାଯାଉଛି ସେ କହିଛନ୍ତି ସେମାନଙ୍କର ବଳିଦାନ ଓ ସେବା ଚିରସ୍କରଣୀୟ ହୋଇ ରହିବ ପ୍ରଧାନମନ୍ତ୍ରୀ କହିଛନ୍ତି ଆଇନଶୃଙ୍ଖଳା ରକ୍ଷାକରିବା ଠାରୁ ଆରମ୍ଭ କରି ଜଘନ୍ୟ ଅପରାଧ ଘଟଣାଗୁଡ଼ିକର ସମାଧାନ କରିବା ଓ ବିଭିନ୍ନ ଦୁର୍ବିପାକ ସମୟରେ ସହାୟତା କରିବା ଭଳି କାର୍ଯ୍ୟ ପାଇଁ ପୋଲିସ୍ ଯବାନମାନେ ସର୍ବଦା ତପୂର ରହିଆସିଛନ୍ତି ସେ କହିଛନ୍ତି ଦେଶର ନାଗରିକମାନଙ୍କୁ ସହାୟତା କରିବା ସକାଶେ ସେମାନଙ୍କର ଇଚ୍ଛା ଓ ପ୍ରସ୍ତୁତି ପାଇଁ ଦେଶ ଗର୍ବ ଅନୁଭବ କରୁଛି ଏଚ୍ଏମ୍ କମ୍ମେମୋରେସନ୍ ଡେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ସୀମାକୁ ସମ୍ପୂର୍ଣ୍ଣ ରୂପେ ସୁରକ୍ଷିତ ରଖିବା ଦିଗରେ ସରକାର ଅହରହ କାର୍ଯ୍ୟ କରୁଛନ୍ତି ଏଥିପାଇଁ ସୀମାରେ ମୁତୟନ ହୋଇଥିବା ଯବାନମାନଙ୍କୁ ଅତ୍ୟାଧୁନିକ ଜ୍ଞାନକୌଶଳଯୁକ୍ତ ସୁବିଧାମାନ ଯୋଗାଇ ଦିଆଯାଉଛି ନୂଆଦିଲ୍ଲୀସ୍ଥିତ ଜାତୀୟ ପୋଲିସ୍ ସ୍କାରକୀଠାରେ ପୋଲିସ ସ୍ମାରକୀ ଦିବସ ପ୍ୟାରେଡରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ଶ୍ରୀ ଶାହା କର୍ତ୍ତବ୍ୟରତ ଶହୀଦ ପୋଲିସ୍ କର୍ମଚାରୀମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଶ୍ରୀ ଶାହା କହିଛନ୍ତି ପୋଲିସ୍ କର୍ମଚାରୀମାନେ ଦେଶର ଆଭ୍ୟନ୍ତରୀଣ ନିରାପତ୍ତାର ଦାୟିତ୍ୱ ବହନ କରିଛନ୍ତି ଓ ତାଙ୍କ ସରକାର ପୋଲିସ୍ କର୍ମଚାରୀମାନଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ସଂପୂର୍ଣ୍ଣ ସଂକଳ୍ପବଦ୍ଧ

ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି କୋବିଡ ସମୟରେ ପୋଲିସ୍ ଏବଂ ସିଏପିଏଫ୍ କର୍ମଚାରୀମାନେ ମଧ୍ୟ ଅଭୃତପୂର୍ବ କାର୍ଯ୍ୟ କରି ଦେଖାଉଛନ୍ତି

ଶ୍ରୀ ଶାହା କହିଛନ୍ତି ମାତୃଭ୍ ମିର ସ୍ତରକ୍ଷା ପ୍ତି ସେମାନଙ୍କର ସଫକ୍ସବଦ୍ଧତା ପ୍ରତ୍ୟେକ ଭାରତୀୟଙ୍କ ଅନୁପ୍ରାଣୀତ କରି ଚାଲିବ ଶ୍ରୀ ଶାହା କହିଛନ୍ତି ପୋଲିସ୍ କର୍ମଚାରୀଙ୍କର ଉଲ୍ଲେଖନୀୟ ସେବା ଓ ଅସୀମ ସାହସ ପାଇଁ ଦେଶ ନିଜକ୍ତ ଗୌରବାନ୍ନିତ ମନେକରୁଛି

ମନ୍ତ୍ରଣାଳୟ କହିଛି କୋବିଡ ମୁକାବିଲା ପାଇଁ କେନ୍ଦ୍ର ସରକାର ଧାର୍ଯ୍ୟ କରିଥିବା ନିୟମଗୁଡ଼ିକର ସଠିକ୍ ରୂପେ ପାଳନ ଯୋଗୁଁ ଆରୋଗ୍ୟ ଲୋକମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି ଓ ମୃତ୍ୟୁବରଣ କରୁଥିବା ଲୋକମାନଙ୍କ ସଂଖ୍ୟାରେ ହ୍ରାସ ଘଟୁଛି

ପିଏମ୍ ସାଉଥ୍ କୋରିଆ ପ୍ରେକ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍ ଜେ ଇନ୍ଙ୍କ ସହ ଟେଲିଫୋନ୍ ଯୋଗେ କଥାବାର୍ତ୍ତା କରିଛନ୍ତି ଦୁଇ ନେତା କୋବିଡ୍ ନାଇଷ୍ଟିନ୍ର ମୁକାବିଲା ସମେତ ଗୁରୁତ୍ୱପୂର୍ଣ୍ଣ ଆନ୍ତର୍ଜାତିକ ଘଟଣାବଳୀ ଗୁଡ଼ିକ ଉପରେ ଆଲୋଚନା କରିଛନ୍ତି ଆନ୍ତର୍ଜାତିକ ଭାଲ୍ୟୁ ଚେନ୍ ଏକ ସ୍ୱଚ୍ଛ ବିକାଶ ଭିଭିକ ନୀତିଗତ ଆନ୍ତର୍ଜାତିକ ବାଣିଜ୍ୟ ବ୍ୟବସ୍ଥାର ଆବଶ୍ୟକତା ଏବଂ ବିଶ୍ୱ ବାଣିଜ୍ୟ ସଂଗଠନର ଭୂମିକା ମଧ୍ୟ ଆଲୋଚନାର ପରିସର ମଧ୍ୟକୁ ଆସିଛି ଏହିସବୁ ବିଷୟରେ ଆଗୁକୁ କଥାବାର୍ତ୍ତା ଜାରି ରଖିବାକୁ ଦୁଇ ନେତା ରାଜି ହୋଇଛନ୍ତି